ସେହି ଜିଲ୍ଲାଗୁଡ଼ିକ ମଧ୍ୟରେ ମହାରାଷ୍ଟ୍ରର ମୁମ୍ବାଇ ପୁଣେ ଓ ଥାନେ ଗୁଜ୍ଜୁରାତ୍ର ଅହମ୍ମଦାବାଦ ବଡ଼ୌଦ୍ରା ଓ ସୁରତ୍ ଦକ୍ଷିଣ ଦିଲ୍ଲୀର ଦିଲ୍ଲୀ ଓ ସେକ୍ଷ୍ଟାଲ୍ ଦିଲ୍ଲୀ ମଧ୍ୟପ୍ରଦେଶର ଇନ୍ଦୋର୍ ଓ ଭୋପାଳ ତାମିଲନାଡୁର ଚେନ୍ନାଇ ତେଲଙ୍ଗାନାର ହାଇଦ୍ରାବାବଦ ରାଜସ୍ଥାନର ଜୟପ୍ରର ଓ ଯୋଧପୁର ଉତ୍ତର ପ୍ରଦେଶର ଆଗ୍ରା ଓ ଲକ୍ଷ୍ନୌ ପଣ୍ଟିମବଙ୍ଗର କୋଲ୍କାତା ଆନ୍ଧ୍ର ପ୍ରଦେଶର କୁର୍ନୁଲ୍ ଗୁଣ୍ଟୁର୍ ଓ କ୍ରିଷ୍ଣା ରହିଛି କେନ୍ଦ୍ରୀୟ ଟିମ୍ଗୁଡ଼ିକ କଣ୍ଟେନ୍ମେଣ୍ଟ ନିୟମ ଲାଗୁ କ୍ଷେତ୍ରରେ ରାଜ୍ୟ ସରକାରମାନଙ୍କ ସହାୟତା କରିବେ

ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟ ହର୍ଷବର୍ଦ୍ଧନ ତୂତୀୟ ପର୍ଯ୍ୟାୟର କୋଭିଭ୍ ନାଇଷ୍ଟିନ୍ କଟକଣାର ଅକ୍ଷରେ ଅକ୍ଷରେ ପାଳନ କରିବାପାଇଁ ଦେଶର ଜନସାଧାରଣଙ୍କୁ ନିବେଦନ କରିଛନ୍ତି କେବଳ ଏହାଦ୍ୱାରା ଆମେ କୋଭିଡ୍ ନାଇଷ୍ଟିନ୍ର ସଂକ୍ରମଣକୁ ରୋକିପାରିବା ବୋଲି ସେ କହିଛନ୍ତି ସେଣ୍ଟର୍ ଲକ୍ଡାଉନ୍ କେନ୍ଦ୍ର ସରକାର ଏକ ସ୍ୱଷ୍ଟୀକରଣ ଦେଇ କେଭିଡ୍ ନାଇଷ୍ଟିନ୍ କଟକଣା ଲାଗୁ ସମୟରେ ସ୍ଥାନାନ୍ତରିତ ଶ୍ରମିକ ଅଟକି ରହିଥିବା ପର୍ଯ୍ୟଟକ ଓ ଛାତ୍ରଛାତ୍ରୀମାନଙ୍କର ଗମନାଗମନ ପାଇଁ କେବଳ ଅନୁମତି ଦିଆଯିବ ବୋଲି କହିଛନ୍ତି ଏହି ସୁବିଧା ଘରଠାରୁ ଦୂରରେ ଅଟକି ରହିଥିବା ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବାର ସରକାର ସ୍ୱଷ୍ଟୀକରଣ ଦେଇଛନ୍ତି ଯେଉଁ ଲୋକମାନେ ବାହାରେ ରହି କାର୍ଯ୍ୟ କରୁଥିଲେ କଟକଣା ତୁରନ୍ତ ଲାଗୁ ହୋଇଯିବାରୁ ସେମାନେ ସ୍ୱଗୃହ ପ୍ରତ୍ୟାବର୍ତ୍ତନ କରିପାରି ନ ଥିଲେ ଓ ସେମାନଙ୍କୁ ନିଜ ନିଜର ଘରକୁ ଆଣିବା ଉଦ୍ଦେଶ୍ୟରେ ଏହି ସୁବିଧା ପ୍ରଦାନ କରାଯାଉଥିବାର ସରକାର କହିଛନ୍ତି ସରକାର କହିଛନ୍ତି କୋଭିଡ୍ ନାଇଷ୍ଟିନ୍ କଟକଣା ଲାଗୁ ସମୟରେ କେବଳ ଏହିଭଳି ଅସୁବିଧା ଭୋଗ କରୁଥିବା ଲୋକମାନଙ୍କର ଗମନାଗମନ ପାଇଁ ସୁବିଧା ଦିଆଯାଉଛି ଯେଉଁମାନେ ନିଜ ନିଜ ଘରେ ସ୍ୱାଭାବିକ ଅବସ୍ଥାରେ ଅଛନ୍ତି ସେମାନଙ୍କ ପାଇଁ ଏହା ଲାଗୁ ହେବ ନାହିଁ କିନ୍ତୁ ନିକ ଘରୁ କର୍ମସ୍ଥଳୀକୁ ଯାଉଥିବା ଲୋକମାନଙ୍କ ପାଇଁ ଗମନାଗମନର ସୁବିଧା ମିଳିବ ରାଜ୍ୟଗୁଡ଼ିକର ମୁଖ୍ୟ ସଚିବମାନଙ୍କ ପାଖକୁ ଚିଠି ଲେଖି ସ୍ୱରାଷ୍ଟ୍ର ସଚିବ ଅଜୟ ଭାଲା ଘରଠାରୁ ଦୂରରେ ଅଟକି ରହିଥିବା ଏଭଳି ଲୋକମାନଙ୍କୁ ଆଣିବା ପାଇଁ ବ୍ୟବସ୍ଥା ଗ୍ରହଣ କରିବାକୁ କହିଛନ୍ତି ଏକୁପର୍ଟ ସ୍ୱିକ୍ ଆକାଶବାଣୀର ଏକୃପର୍ଟ ସ୍ୱିକ୍ କାର୍ଯ୍ୟକ୍ରମରେ କୋଭିଡ୍ ନାଇଷ୍ଟିନ୍ର ମୁକାବିଲା ପାଇଁ ବିଶେଷଜ୍ଞମାନଙ୍କର ମତାମତକୁ ଆମେ ଲୋକମାନଙ୍କ ନିକଟରେ ପହଞ୍ଚାଉଛୁ ଏହି କାର୍ଯକ୍ରମରେ ଆକାଶବାଣୀ ସହ ଏକ ସାକ୍ଷାତ୍କାରରେ ଭାରତୀୟ ଡାକ୍ତରୀ ସଂଘ ସଭାପତି ଡକ୍କର ରଞ୍ଜନ ଶର୍ମା କହିଛନ୍ତି ସରକାର ଯଦିଓ ତୂତୀୟ ପର୍ଯ୍ୟାୟ କଟକଣା ଲାଗୁ ସମୟରେ କିଛି କୋହଳତା ବିଷୟରେ ଘୋଷଣା କରିଛନ୍ତି ତେବେ ଦେଶର ଜନସାଧାରଣ ମୌଳିକ ସ୍ୱାସ୍ଥ୍ୟରକ୍ଷା ନିୟମ ପାଳନ ଓ ଶାରୀରିକ ଦୂରତା ବଜାୟ ରଖି ନିଜକୁ ଓ ନିଜର ପରିବାରକୁ ଭୂତାଣୁ ସଂକ୍ରମଣରୁ ସୁରକ୍ଷିତ ରଖିପାରିବେ ଗଭ୍ ଏମ୍ଏଫ୍ପି କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣଜନିତ ପରିସ୍ଥିତି ଦୃଷ୍ଟିରୁ ଛୋଟ ଛୋଟ ଜଙ୍ଗଲଜାତ ପଦାର୍ଥର ସଂଗ୍ରହକୁ ତ୍ୱରାନ୍ୱିତ କରିବାକୁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ କହିଛନ୍ତି ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ରାଜ୍ୟ ସରକାରମାନେ ଛୋଟ ଛୋଟ ଜଙ୍ଗଲଜାତ ପଦାର୍ଥ ସଂଗ୍ରହ କାର୍ଯ୍ୟ ଆରମ୍ଭ କରିଲେଣି

ହେଲ୍ଥ୍ ମିନିଷ୍ଟର ଇକ୍ଟର୍ଆକ୍ଟନ୍ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ବିଜ୍ଞାନ ଓ ବୈଷୟିକ ଜ୍ଞାନ ବିଭାଗର ସମସ୍ତ ସ୍ୱୟଂଚାଳିତ ପ୍ରତିଷ୍ଠାନ ଓ ସହ ପ୍ରତିଷ୍ଠାନଗୁଡ଼ିକର ମୁଖ୍ୟମାନଙ୍କ ସହ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ କଥାବାର୍ତ୍ତା କରିଛନ୍ତି

କୋଭିଡ୍ ନାଇଷ୍ଟିନ୍ର ମୁକାବିଲା ପାଇଁ ଉଦ୍ୟମରେ ବିଜ୍ଞାନ ଓ ବୈଷୟିକ ଜ୍ଞାନ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ମନ୍ତ୍ରୀ କୋଭିଡ୍ ନାଇଷ୍ଟିନ୍ ସଂକ୍ରାନ୍ତରେ ଏକ ମଲ୍ଟିମିଡିଆ ନିର୍ଦ୍ଦେଶାବଳୀ 'କୋଭିଡ଼୍ କଥା'ର ଶୁଭାରମ୍ଭ କରିଥିଲେ

ବିଭାଗର ସୁବର୍ଷ୍ଣ ଜୟନ୍ତୀ ଉତ୍ସବର ଶୁଭାରମ୍ଭ କରାଯାଇଛି ଦେଶର ବିଭିନ୍ନ ଭାଗରେ ବର୍ଷେ ବ୍ୟାପୀ ଏ ସମ୍ୟନ୍ଧୀୟ କାର୍ଯ୍ୟକ୍ରମଗୁଡ଼ିକ ଅନୁଷ୍ଠିତ ହେବ ପିଆଇବି ଫ୍ୟାକୁ ଚେକ୍ ବିଭିନ୍ନ ସାମାଜିକ ଗଣମାଧ୍ୟରେ ପ୍ରଚାରିତ ମିଥ୍ୟା ଖବରଗୁଡ଼ିକର ପିଆଇବି ପକ୍ଷରୁ ଯାଞ୍ଚ କରାଯାଇ ଲୋକମାନଙ୍କୁ ସୂଚନା ଦିଆଯାଉଛି

ଏକ ଟ୍ୱିଟ୍ ବାର୍ତ୍ତାରେ ପିଆଇବି ସ୍ୱଷ୍ଟୀକରଣ ଦେଇ କହିଛି କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଭଳି କୌଣସି ଯୋଜନା ଆରମ୍ଭ କରାଯାଇ ନାହିଁ ଏଭଳି ମିଥ୍ୟା ଓ କାଲିଆତି କରୁଥିବା ସାଇଟ୍ଗୁଡ଼ିକ ପ୍ରତି ସାବଧାନ ରହିବାକୁ ପିଆଇବି ପରାମର୍ଶ ଦେଇଛି ଏଭଳି ସାଇଟ୍ଗୁଡ଼ିକ ଲୋକମାନଙ୍କ ସମ୍ୟନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କର୍ତ୍ଛନ୍ତି ଓ ଜାଲିଆତି କରି ଅର୍ଥ ହଡପ୍ କର୍ତ୍ଛନ୍ତି

ସର୍ଦ୍ଦାର ବଲ୍ଲଭଭାଇ ପଟେଲ୍ଙ୍କ ନାମରେ ନାମିତ ଏହି ପୁରସ୍କାର ଦେଶର ସର୍ବୋଚ୍ଚ ବେସାମରିକ ପ୍ରରସ୍କାର ଭାବେ ସରକାର ନାମିତ କରିଛନ୍ତି ଦେଶର ଏକତା ଓ ସଂହତିର ବିକାଶ ଦିଗରେ ସର୍ଦ୍ଦାର ପଟେଲ୍ଙ୍କ ଅବଦାନ ପାଇଁ ଏହି ପ୍ରରସ୍କାରର ପ୍ରତିଷା କରାଯାଇଛି ଭାରତରେ ଏକତା ବଜାୟ ରଖିବା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତିବିଶେଷ ଓ ଅନୁଷ୍ଠାନଗୁଡ଼ିକୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ

ସର୍ବଶେଷ ଖବର ଅନୁସାରେ ବ୍ରିଟେନ୍ରେ କୋଭିଡ୍ ନାଇଷ୍ଟିନ୍ରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ଇଟାଲୀର ପାଖାପାଖି ପହଞ୍ଚିଛି

ସର୍ବାଧିକ ଭୂତାଣୁ ସଂକ୍ରମିତ ଥିବା ଦେଶଗ୍ରଡ଼ିକ ମଧ୍ୟରେ ଆମେରିକା ସ୍ୱେନ୍ ଇଟାଲୀ ଫ୍ରାନ୍ସ ଓ ଜର୍ମାନୀ ରହିଛି

ଗଭ୍ ରିଲିଫ୍ ଦେଶବ୍ୟାପୀ କୋଭିଡ୍ ନାଇଷ୍ଟିନ୍ କଟକଣା ଲାଗୁ ମଧ୍ୟରେ ସରକାର ଗରିବ ଲୋକମାନଙ୍କୁ ସହାୟତା କରିବାପାଇଁ ଯଥାସମ୍ଭବ ଉଦ୍ୟମ ଚଳାଇଛନ୍ତି ବହୁ ଏନ୍ଜିଓ ସରକାରଙ୍କ ସହ ମିଶି ଏ ଦିଗରେ କାର୍ଯ୍ୟ କରିବାପାଇଁ ଆଗେଇ ଆସିଛନ୍ତି ସେମାନେ ଦିନ ମଜ୍ଚରିଆ ଶ୍ରେଣୀର ଲୋକମାନଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀମାନ ଯୋଗାଉଛନ୍ତି ଦିଲ୍ଲୀର ଏକ ଏନ୍ଜିଓ ବହୁ ଶ୍ରମିକଙ୍କୁ ରେସନ୍ ଓ ସୁରକ୍ଷା ପୋଷାକ ଯୋଗାଇଛି

ଟୋକିଓ ଗଭର୍ଣର୍ ୟୁରିକୋ କୋଇକୋ ଏକ ଭିଡିଓ ଲାଇଭ୍ଷ୍ଟ୍ରିମ୍ ମାଧ୍ୟମରେ ଗତକାଲି କହିଛନ୍ତି ଦେଶର ଅର୍ଥମନ୍ତ୍ରୀ କାତୀୟ ଜରୁରୀକାଳୀନ ପରିସ୍ଥିତିର ସମ୍ପ୍ରସାରଣ ବିଷୟରେ ତାଙ୍କ ସହ କଥାବାର୍ତ୍ତା କରିଛନ୍ତି